ରାଜ୍ୟ ସରକାରଙ୍କ ଅନଲାଇନ ଟୋକନ ବ୍ୟବସ୍ରା ଯୋଗୁଁ ଜିଲ୍ଲାର ଚାଷୀଙ୍ ପାଖକୁ ମେସେଜ୍ ଆସୁନ ଥିବାରୁ ଏଭଳି ଅବ୍ୟବସ୍ରା ଦେଖାଦେଇଛି ବୋଲି କିଲ୍ଲା ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଜଶାପଡିଛି ସେହିଭଳି ସମ୍ୟଲପୁରର କଚେରୀ ପଡିଆରେ ମଧ୍ଧ ଏହାକ ବିରୋଧ କରି ଏକ ଚାଷୀ ସମାବେଶ ଅନୁଷ୍ଷିତ ହୋଇଥିଲା

ଏହି ଅବସରରେ ଗଶକବି ବୈଷ୍ଡବପାଣି ଓ ମହାନଦୀ ମଞ୍ଚରେ ବିଭିନ୍ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ଦର୍ଶକ